ଏହାଛଡ଼ା ଭାରତୀୟ ନୌବାହିନୀ ଜାହାଟ୍ଟଗୁଡ଼ିକରେ ଇରାନ୍ ଶ୍ରୀଲଙ୍କା ଓ ମାଳଦୀପରୁ ଲୋକମାନଙ୍କୁ ଅଶାଯାଉଛି ଲାଟିନ୍ ଆମେରିକା ଓ କାରିବିଆନ୍ ତଟବର୍ତୀ ଅଂଚଳ ଆଫ୍ରିକା ଓ ୟୁରୋପର କିଛି ଭାଗରେ ଅଟକି ରହିଥିବା ଲୋକମାନଙ୍କୁ ଆଶିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କର୍ଗ୍ରଚ୍ଛନ୍ତି

ସେଗୁଡ଼ିକ ମଧ୍ୟରେ ବନତୁଳସୀ ମଞ୍ଜି ବନ ଜିରା ଛତୁ କଳା ଚାଉଳ ଓ ଜୋହର ଚାଉଳ ଆଦି ରହିଛି

ଯାହାଫଳରେ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସହାୟତା ଦିଆଯାଇ ପାରିବ

ମନ୍ତ୍ରଣାଳୟ ସେହିସବୁ ସାମଗ୍ରୀଗୁଡ଼ିକୁ ଉତର ପୂର୍ବାଂଚଳ ପାଇଁ ଛୋଟ ଜଙ୍ଗଲଜାତ ପଦାର୍ଥ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି